ଆଜିଠାରୁ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ

ସଂସ୍କୃତି ଓ ଭାଇଚାରାର ସହର କଟକ ଆକି ମହାତ୍ନା ଗାକ୍ଷୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ ଅବସରରେ ଗାଧୀମୟ ହୋଇଉଠିଛି ଗାଧିଜୀଙ୍କ ଆଗମନକୁ ମନେ ପକାଇ ଆକି କଟକ ରେଳଷେସନଠାରୁ ଏକ ଶୋଭାଯାତ୍ରା ବାହାରି ବେଲ୍ଭ୍ୟୁ ନିକଟରେ ପହଞ୍ଥଥିଲା ଏହି ଶୋଭାଯାତ୍ରାରେ ବାଚସ୍ତି ସୂର୍ଯ୍ ନାରାୟଶ ପାତ୍ରଙ୍ ସମତ ବିଭିନ୍ନ ରାଜନିତିକ ଦଳର ସଦସ୍ୟମାନେ ଯୋଗଦେଇଥିଲେ

ତେବେ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି

ସେହିପରି ଭାରତରେ ପ୍ରସ୍ତତ ଟିକା ସୁରକ୍ଷିତ ଓ ନିରାପଦ